ମନ୍ତ୍ରଣାଳୟ କହିଛି ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ତୋମର ଫାର୍ମର୍ସ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ନୂଆ କୃଷି ଆଇନଗୁଡ଼ିକ ସଂକ୍ରାନ୍ତରେ ଭୁଲ୍ ଧାରଣା ଓ ଅପପ୍ରଚାରର ବଶବର୍ତ୍ତୀ ନ ହେବାକୁ କୃଷକମାନଙ୍କୁ ନିବେଦନ କରିଛନ୍ତି ନୂଆ କୃଷି ଆଇନଗୁଡ଼ିକ ବିଷୟରେ ଭଲଭାବେ ଅବଗତ ହେବା ପାଇଁ ସେ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି ଗତ ମଧ୍ୟରାତ୍ରିରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଶ୍ରୀ ତୋମର ବିଭିନ୍ନ ନ୍ୟସ୍ତସ୍ୱାର୍ଥ ରାଜନୈତିକ ଦଳଗୁଡ଼ିକର ମନ୍ଦ ଉଦ୍ଦେଶ୍ୟ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି କିଛି ରାଜନୈତିକ ଦଳ ସେମାନଙ୍କର ନ୍ୟସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନଗୁଡ଼ିକ ବିରୁଦ୍ଧରେ ଲୋକମାନଙ୍କୁ ମତାଉଛନ୍ତି ସେ କହିଛନ୍ତି କଂଗ୍ରେସ ଆମ୍ ଆଦମୀ ପାର୍ଟି ଓ ଅକାଳୀ ଦଳ ଭଳି କିଛି ରାଜନୈତିକ ଦଳ ସେତେବେଳ କୃଷକମାନଙ୍କ ପାଇଁ ଉନ୍କକ୍ତ ବଜାର ଯୋଗାଇବା ବିଷୟରେ କହୁଥିଲେ କିନ୍ତୁ ସେହି ଦଳମାନେ ବର୍ତ୍ତମାନ ନୂଆ କୃଷି ଆଇନଗୁଡ଼ିକୁ ବରୋଧ କରୁଛନ୍ତି ସେ କହିଛନ୍ତି କୃଷକମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଅଧିକାଂଶ ଗୋଦାମ ଶୀତଳ ଭଷାର ଓ ପ୍ରକ୍ରିୟାକରଣ କେନ୍ଦ୍ର ଗ୍ରାମାଞ୍ଚଳ ପରିବର୍ତ୍ତେ ବଡ଼ ବଡ଼ ସହରରେ ରହିଛି ସେଥିଯୋଗୁଁ କୃଷକମାନେ ସେଗୁଡ଼ିକର ସୁବିଧା ପାଇପାରୁ ନାହାନ୍ତି

କୃଷକମାନେ ସେମାନଙ୍କର କମି ହରାଇ ବସିବେ ବୋଲି ସେମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିବାର ମନ୍ତ୍ରୀ କହିଛନ୍ତି ପୋଖରିଆଲ୍ ଅପୋଜିସନ୍ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ଦେଶର କୃଷକମାନଙ୍କୁ ସର୍ବାଧିକ ଲାଭ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ନୂଆ କୃଷି ଆଇନଗୁଡ଼ିକୁ ଆଣିଛନ୍ତି କିନ୍ତୁ ବିରୋଧୀ ଦଳମାନେ ଏ ସଂକ୍ରାନ୍ତରେ କୃଷକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଶ୍ରୀ ନିଶଙ୍କ ରୁଦ୍ରପୁରଠାରେ ଏକ କୃଷକ ର୍ୟାଲିରେ ଉଦ୍ବୋଧନ ଦେବା ଅବସରରେ ଏହା କହିଛନ୍ତି ଏହି ନ୍ତଆ ଆଇନଗୁଡ଼ିକ କୃଷକମାନଙ୍କର ହିତ ସାଧନ କରିବ ଓ ଏଗୁଡ଼ିକର ସୁଫଳ ଏବେଠାରୁ ଦେଖିବାକୁ ମିଳିଲାଣି ବୋଲି ଶ୍ରୀ ନିଶଙ୍କ କହିଛନ୍ତି ମନ୍ତ୍ରୀ କହିଛନ୍ତି କିଛି କୁଷକ ସଂଘ ବିରୋଧୀ ଦଳଗୁଡ଼ିକଦ୍ୱାରା ବିଭ୍ରାନ୍ତ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କିନ୍ତୁ ଦେଶର ବହୁ କୃଷକ ନୂଆ କୃଷି ଆଇନଗୁଡ଼ିକୁ ସମର୍ଥନ କରୁଛନ୍ତି ବୋଲି ମନ୍ତ୍ରୀ ଜଣାଇଛନ୍ତି କେନ୍ଦ୍ର ସରକାର ଧର୍ମଘଟକାରୀ କୃଷକମାନଙ୍କୁ ନୂଆ କୃଷି ଆଇନଗୁଡ଼ିକ ବିଷୟରେ ବୁଝାଇବାକୁ ପ୍ରୟାସ କାରି ରଖିଛନ୍ତି ସରକାର କୃଷକ ସଂଘଗୁଡ଼ିକ ସହ କଥାବାର୍ତ୍ତା କରି ଏକ ସମାଧାନ ବାହାର କରିବାକୁ ପ୍ରସ୍ତୁତ ଥିବାର ମନ୍ତ୍ରୀ କହିଛନ୍ତି

ଗ୍ରଟେରସ୍ ଭାକ୍କିନ୍ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଷ୍ଟ୍ରୋନିଓ ଗୁଟେରସ୍ ଗରିବ ଦେଶମାନଙ୍କୁ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି ଶ୍ରୀ ଗୁଟେରସ୍ କହିଛନ୍ତି ଆମେ କେବଳ ପ୍ରତିଷେଧକ ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ ଏଥିପାଇଁ ଆନ୍ତର୍ଜାତିକ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ

ବିଶ୍ୱର ସବୁ ଦେଶକୁ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଯୋଗାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ

ସେ କହିଛନ୍ତି ଯେଉଁ ଦେଶମାନେ ସେମାନଙ୍କ ଜନସଂଖ୍ୟା ତ୍କଳନାରେ ଅଧିକ ପ୍ରତିଷେଧକ ଉତ୍ପାଦନ କରୁଛନ୍ତି ସେମାନେ ଏ କ୍ଷେତ୍ରରେ ସହାୟତା କରିପାରିବେ ଶ୍ରୀ ଗୁଟେରସ୍ କହିଛନ୍ତି ସାମ୍ବହିକ ଟୀକାକରଣକୁ ନିଶ୍ଚିତ କରି ବିଶ୍ୱ କୋବିଡ୍ ନାଇଷ୍ଟିନ୍ର ମୁକାବିଲା କରିପାରିବ ସେ କହିଛନ୍ତି ଆମେ ଯଦି କୋବିଡ୍ ନାଇଷ୍ଟିନ୍କୁ ସମ୍ଭଳେ ବିନାଶ ନ କରିବା ତାହାହେଲେ ଏହା ପୁନର୍ବାର ମୁଣ୍ଡ ଟେକିବାର ସମ୍ଭାବନା ରହିଛି

ସେ ଆୟୋଜନ କରିଥିବା ପାର୍ଟି ଗୁଡ଼ିକ ସମ୍ୟନ୍ଧରେ ସବିସ୍ତୃତ ତଥ୍ୟ ଦେବାକୁ ଏନ୍ସିବି ତାଙ୍କୁ କହିଛି ଶିରୋମଣି ଅକାଳୀ ଦଳ ବିଧାୟକ ମନ୍ଜିନ୍ଦର ସିଂହ ସିର୍ସାଙ୍କ ଅଭିଯୋଗ ଅନୁସାରେ କରନ୍ ଜୋହରଙ୍କୁ ଏ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ୍ ଓ ଇଲେକ୍ଟ୍ରୋନିକ୍ ପ୍ରମାଣ ଦାଖଲ କରିବାକୁ ବ୍ୟରୋ କହିଛି

ସେହି ପାର୍ଟିର ଭିଡ଼ିଓ ଦୂଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ସେହି ଭିଡ଼ିଓ ଦୃଶ୍ୟରେ ବହୁ ଲୋକ ନିଶାଗ୍ରସ୍ତ ଅବସ୍ଥାରେ ଥିବାର ଦେଖିବାକୁ ମିଳିଥିଲା ଶିରୋମଣି ଅକାଳୀ ଦଳ ବିଧାୟକ ସେହି ଭିଡ଼ିଓ ଦୂଶ୍ୟକୁ ନେଇ କରନ୍ କୋହର୍ଙ୍କର ସମାଲୋଚନା କରିଥିଲେ ଓ କେଉଁଠାରୁ ନିଶାଦ୍ରବ୍ୟ ନିଆଯାଇଥିଲା ତାହାର ତଦନ୍ତ କରିବାକୁ ପୁଲିସ୍କୁ ଅନୁରୋଧ କରିଥିଲେ ଗତ ସେପ୍ଟେମ୍ବର ମାସରେ ବିଧାୟକ ମନ୍କିନ୍ଦର ସିଂହ ସିର୍ସା ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ଦ୍ୱାରସ୍ଥ ହୋଇଥିଲେ ତାହାର ଠିକ୍ ପୂର୍ବରୁ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ବଲିଉଡ଼୍ରେ ନିଶାଦ୍ରବ୍ୟ ବ୍ୟବହାର ମାମଲା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଥିଲା ଅନ୍ୟପକ୍ଷରେ କରନ୍ ଜୋହର୍ ବିଭିନ୍ନ ସମୟରେ ସେହି ଭିଡ଼ିଓ ଦୂଶ୍ୟ ସଂକ୍ରାନ୍ତରେ ସ୍ୱଷ୍ଠୀକରଣ ଦେଇ କୌଣସି ନିଶାଦ୍ରବ୍ୟ ବ୍ୟବହାର କରାଯାଇ ନ ଥିବାର କହି ଆସୁଛନ୍ତି

ଇସ୍ରୋ ଚେୟାରମ୍ୟାନ୍ ଡକୁର କେ ଶିବନ୍ ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ କଣାଇଛନ୍ତି